ରିଶି କୁମାର ଶୁକ୍ଲା ସିବିଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି

ପିଏମ୍ ୱେଷ୍ଟବେଙ୍ଗଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ପାର୍ଲାମେଷ୍ଟରେ ଉପସ୍ଥାପିତ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ପ୍ରଶଂସା କରି ଏହା ଏକ ସାମ୍ରହିକ ବଜେଟ୍ ବୋଲି କହିଛନ୍ତି ପଣ୍ଟିମବଙ୍ଗର ଦୁର୍ଗାପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବଜେଟ୍ରେ ସବୁ ବର୍ଗର ଲୋକମାନଙ୍କ ପ୍ରତି ଧ୍ୟାନ ଦିଆଯାଇଛି ପଣ୍ଠିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ସମାଲୋଚନା କରି ତାହାକୁ ସେ ବିକାଶ ବିରୋଧୀ ସରକାର ବୋଲି କହିଛନ୍ତି ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରିଥିବାର ସେ ଦୋଷାରୋପ କରିଛନ୍ତି ଆୟୁଷ୍କାନ୍ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରି କରିନଥିବାରୁ ପ୍ରଧାନମନ୍ତ୍ରୀ ଏହାର ସମାଲୋଚନା କରିଛନ୍ତି ପଣ୍ଢିମବଙ୍ଗର ଡୂଣମୂଳ କଂଗ୍ରେସ ସରକାର ରାଜ୍ୟ ବିଜେପି କର୍ମୀମାନଙ୍କୁ ହତ୍ୟାକରି ଗଣତନ୍ତ୍ରକୁ ନଷ୍ଟ କରୁଥିବାର ସେ ଦୋଷାରୋପ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ତୂଶମୂଳ କଂଗ୍ରେସ କର୍ମୀମାନେ ସର୍ବସାଧାରଣଙ୍କଠାରୁ ବଳପୂର୍ବକ ଅର୍ଥ ଆଦାୟ କରୁଛନ୍ତି ଓ ରାଜ୍ୟରେ ତୃଣମୂଳ ତୋଳାବାଜି ଟିକସ ଆଦାୟ ହେଉଛି

ପିଏମ୍ ଜେ ଆଣ୍ଡ କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜାମ୍ମୁ ଶ୍ରୀନଗର ଓ ଲେହ ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଞ୍ଚର ଭିଭିପ୍ରସ୍ତର ସ୍ଥାପନ କରିବେ

ପ୍ରଧାନମନ୍ତ୍ରୀ ଜାମ୍ମୁ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ରନିକେସନ୍ର ଉତ୍ତରାଞ୍ଚଳ ଆଞ୍ଚଳିକ କେନ୍ଦ୍ର କ୍ୟାମ୍ପସ୍ର ମଧ୍ୟ ଭିଭିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ଲଦାଖ୍ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ କରିବେ ଏହା ଲଦାଖ୍ ଅଞ୍ଚଳର ପ୍ରଥମ ବିଶ୍ୱବିଦ୍ୟାଳୟ ହେବ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅଧୀନରେ ସେ ଡିଜିଟାଲ୍ ଉପାୟରେ ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ସଜୱାଲ୍ଠାରେ ଚେନାବ ନଦୀ ଉପରେ ଦୋହରା ଲାଇନ୍ ପୋଲର ଭିଭିପ୍ରସ୍ତର ସ୍ଥାପନ କରିବେ ତାଛଡ଼ା ଦେବୀକା ଓ ତାଓ୍ତି ନଦୀ ପ୍ରଦ୍ଷଣ କମ୍ କରିବା ପାଇଁ ପ୍ରକଳ୍ପଗୁଡ଼ିକର ସେ ଭିଭିପ୍ରସ୍ତର ସ୍ଥାପନ କରିବେ ଶ୍ରୀ ମୋଦି କୁଶୋଖ୍ ବକୁଲା ରିମ୍ପୋଚି ବିମାନ ବନ୍ଦରର ଟର୍ମିନାଲ୍ ଅଟ୍ଟାଳିକାର ଲେହଠାରେ ଭିଭିପ୍ରସ୍ତର ସ୍ଥାପନ କରିବେ ଶ୍ରୀନଗରଠାରେ ପ୍ରଧାନମନ୍ତ୍ରୀ ଆସାମ ଗୁଜରାଟ ହରିଆନା ଓଡ଼ିଶା ମହାରାଷ୍ଟ୍ର ଓ ତେଲଙ୍ଗାନାର ଛାତ୍ରମାନଙ୍କ ସହ ବାର୍ତ୍ତାଳାପ କରିବେ ନବନିର୍ବାଚିତ ସରପଞ୍ଚମାନଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିବେ ପିଏମ୍ କେକେ ସିକ୍ୟରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାମ୍ମ କାଶୁୀର ଗସ୍ତରର ଅବ୍ୟବହିତ ପୂର୍ବରୁ ସେଠାରେ ଚାରି ସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ପ୍ରଧାନମନ୍ତ୍ରୀ ଆସନ୍ତାକାଲି କାମ୍ମୁ କାଶ୍ମୀରର ସାମ୍ଘାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ ଜାମ୍ମୁ ପୁଲିସ୍ ଇନ୍ନପେକ୍କର ଜେନେରାଲ୍ ଏମ୍କେ ସିହ୍ନା ଆକାଶବାଣୀକୁ କହିଛନ୍ତି ର୍ୟାଲି ପାଇଁ ସମସ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ କହିଛନ୍ତି ଚାରି ସ୍ତରୀୟ ନିରାପତ୍ତା ବ୍ୟବସ୍ଥା ସ୍ଥାପନ କରାଯାଇଛି ରେଳ ଷ୍ଟେସନ୍ ସମେତ ରେଳ ଲାଇନ୍ଗୁଡ଼ିକୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି ଆଇଜିପି କହିଛନ୍ତି ରାତ୍ରିକାଳୀନ ପହରା ପାଇଁ ଆଠଟି କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି

ସେ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଶ୍ରୀ ଶୁକ୍ଲାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି

ବାଡ୍ର ବେଲ୍ ଦିଲ୍ଲୀର ଏକ ଅଦାଲତ୍ ଏକ କଳାଧନ ମାମଲାରେ ରବର୍ଟ ବାଡ୍ରାଙ୍କୁ ମଧ୍ୟବର୍ତ୍ତିକାଳୀନ କାମିନ ପ୍ରଦାନ କରିଛନ୍ତି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ସେହି ମାମଲା ରୁଜୁ କରିଥିଲା

ତେଲତ୍ନମ୍ଘଡେ ଆରେଷ୍ଟ ମାନବାଧିକାର କର୍ମୀ ତଥା ମାଓ ସମର୍ଥକ ଡକ୍କର ଆନନ୍ଦ ତେଲତୁ୍ୟଡେଙ୍କ ଗିରଫ୍କୁ ପୁଣେ ସେସନ୍ସ କୋର୍ଟ ଆଜି ବେଆଇନ୍ ଘୋଷଣା କରିଛନ୍ତି ଗତକାଲି ତାଙ୍କର ଆଗୁଆ ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା ଏହା ପରେ ପୁଣେ ପୁଲିସ୍ ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରୁ ଗିରଫ୍ କରିଥିଲା ଓ ପୁଣେକୁ ଆଣିଥିଲା ଆଜି ଅପରାହ୍ନରେ ତାଙ୍କୁ ସ୍ୱତନ୍ତ ବିଚାରପତି କିଶୋର ୱାଦାନେଙ୍କ କୋର୍ଟରେ ହାଜର କରାଯାଇଥିଲା ତେଲତୁମ୍ୟଡେଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଥିବା ସତ୍ତ୍ୱେ ସେ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟଙ୍କର ଦ୍ୱାରସ୍ଥ ହେବାକୁ ତାଙ୍କର ସମ୍ପର୍ଶ୍ଣ ଅଧିକାର ରହିଛି ବୋଲି ବିଚାରପତି କହିଛନ୍ତି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ନୂଆଦିଲ୍ଲୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଷ୍ଟିଅରିଂ ଗ୍ରପ୍ର ଷଷ୍ଠ ବୈଠକରେ ଏହା କହିଛନ୍ତି

ସେ କହିଛନ୍ତି ରାଜ୍ୟଗୁଡ଼ିକରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସେମାନଙ୍କୁ ସହାୟତା ଦେବାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଏମ୍ଇଏ ଷ୍ଟ୍ରଡେଣ୍ଟସ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଆମେରିକାର ଏକ ନକଲି ବିଶ୍ୱବିଦ୍ୟାଳୟରେ କିଛି ଭାରତୀୟ ଛାତ୍ରଙ୍କ ନାମ ଲେଖା ଯୋଗୁଁ ସେମାନଙ୍କୁ ଅଟକ ରଖାଯିବା କ୍ଜନିତ ପରିସ୍ଥିତିର ସମାଧାନ ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କର୍ରଛନ୍ତି ଏକ ବିବୃଭିରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସକୁ କ୍ରଟନୈତିକ ସନ୍ଦେଶ ପଠାଯାଇଛି ଏଥିରେ ବୈଦେଶିକ ମନ୍ତ୍ରଣାଳୟ ଅଟକ ରହିଥିବା ଛାତ୍ରମାନଙ୍କର ସମ୍ମାନ ଓ ଅବସ୍ଥାନକ୍ର ନେଇ ଉଦ୍ବେଗ ପ୍ରକାଶ କରିବା ସହ ସେମାନଙ୍କ ପାଖକୁ କୂଟନୈତିକ କର୍ମଚାରୀମାନଙ୍କୁ ଯିବାକୁ ଦେବା ପାଇଁ କୁହାଯାଇଛି ଅଟକ ରହିଥିବା ଛାତ୍ରମାନଙ୍କ ପାଖରେ ପହଞ୍ଚିବା ଲାଗି ଆମେରିକାରେ ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ପକ୍ଷରୁ ବହୁ ଅଟକ କେନ୍ଦ୍ରକୁ ଯିବାକୁ ପଡ଼ିଛି

ବୈଦେଶିକ ମନ୍ତ୍ରଣାଳୟ କହିଛି ଅବଶିଷ୍ଟ ଛାତ୍ରମାନଙ୍କ ସହ ଯୋଗାଯୋଗ କରାଯିବାକୁ ପ୍ରଚେଷ୍ଟା କାରି ରହିଛି ୱାଶିଂଟନ୍ ସ୍ଥିତ ଭାରତୀୟ ଦୂତାବାସଠାରେ ଏକ ଦିବାରାତ୍ର ହେଲପ୍ଲାଇନ୍ ସ୍ଥାପନ କରାଯାଇଛି

ଖଇତାନ୍ ଅଗଷ୍ଟା ଓ୍ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ଖଇତାନଙ୍କୁ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ହାଜତକୁ ପଠାଇଛନ୍ତି

ଏ ସଂକ୍ରାନ୍ତରେ ଆୟୁଷ ମନ୍ତ୍ରଣାଳୟ ସହ ଏକ ବୃଝାମଣା ସ୍କାରକପତ୍ର ସ୍ୱାକ୍ଷର ହୋଇଛି

ନିକଟରେ ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେଶୋନାୟକ ହସ୍ୱିଟାଲ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଅଖିଳ ଭାରତ ଆର୍ୟୁବେଦ ଯୋଗ ଓ ନେଚୁରୋପାଥି ପ୍ରତିଷ୍ଠାନ ପ୍ରତିବର୍ଷ ପାଞ୍ଚ ଶହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବ

ଏହା ଡାକ ଜୀବନବୀମା ଓ ଗ୍ରାମୀଣ ଡାକ ଜୀବନବୀମା ଭଳି ଦୁଇଟି ବୀମା କ୍ଷସକ୍ତଳ ଯୋଗାଇବ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ମନୋକ ସିହ୍ନା ପ୍ରୟାଗରାଜଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏଥିପାଇଁ ଏକ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍କୁ ପଠାଯାଇଛି ସେ କହିଛନ୍ତି ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାସ୍ପୋର୍ଟ ସେବା କେନ୍ଦ୍ର ସ୍ଥାପନ ଲକ୍ଷ୍ୟ ଚଳିତ ମାସ ଶେଷ ସୁଦ୍ଧା ହାସଲ କରାଯିବ

କ୍ରିକେଟ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ପଞ୍ଚମ ତଥା ଚୃଡ଼ାନ୍ତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଓ୍ୱେଲିଂଟନ୍ରେ ଖେଳାଯିବ